ପ୍ରଧାନମନ୍ତୀ ଆକି ନିଜେ ମାମଲାପୁରମ୍ ସମୁଦ୍ର ବେଳାଭ୍ମିରେ ନିଜେ ସଫେଇ କାର୍ଯ୍ୟ କରିଛନ୍ତି ଶ୍ରୀ ମୋଦି ପ୍ରାୟ ଅଧଘକ୍କା ଧରି ସଫେଇ କାର୍ଯ୍ୟ କରିବା ସହ ବେଳାଭ୍ରମିରେ ଥିବା ଅଳିଆ ଆବର୍କନା ସଫା କରିଥିଲେ ଏହାପରେ ପ୍ରଧାନମନ୍ତୀ ନିଜର ତଥା ସର୍ବସାଧାରଣ ସ୍ତାନକୁ ସ୍ୱଚ୍ଚ ରଖିବାକୁ ଆହ୍ୱାନ ଦେଇଛନ୍ତି

ପୂର୍ବରୁ ଜନତା ଓ ପ୍ରଶାସନ ମଧ୍ଧରେ ବଡ଼ ବ୍ୟବଧାନ ରହିଥିଲା

ଶ୍ରୀ ଭାଗବତ୍ ଭୁବନେଶ୍ୱରରେ ପହଞ୍ ବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ୟର୍ଦ୍ଧନା ଜଶାଯାଇଛି

ଏହି ବୈଠକରେ ବିଭିନ୍ନ ସାମାଜିକ ତଥା ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି

ସ୍କାଡ୍ ଗଠନ କରାଯାଇଛି